କେନ୍ଦ୍ର ସରକାର ଗତକାଲି କୋଭିଡ ଟିକାକରଣ ପାଇଁ ତିନି ପର୍ଯ୍ୟାୟ କୌଶଳ ଅବଲମ୍ପନ କରାଯିବ ବୋଲି ଘୋଷଣା କରିଥିଲେ

ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ସ୍ପଚ୍ଛଭାବେ ରାଜ୍ୟମାନଙ୍କ ପାଇଁ ଖୋଲାବଜାରରେ ବିକ୍ରି ମୂଲ୍ୟ ଆଗୁଆ ଘୋଷଣା କରିପାରିବେ ବେସରକାରୀ ହସ୍କିଟାଲଗୁଡ଼ିକ କେନ୍ଦ୍ର ସରକାରଙ୍କଠାରୁ କୋଭିଡ ଟିକା ସଂଗ୍ରହ କରିପାରିବେ ବୋଲି କୁହାଯାଇଛି

ଡାକ୍ତର ଓ ଔଷଧ ନିର୍ମାତା ମାନଙ୍କ ସହ ଗତକାଲି ବୈଠକ ପରେ ଶ୍ରୀ ମୋଦିଙ୍କର ଏହା ତୃତୀୟ ବୈଠକ ହେବ

ଏହିସବୁ ନଗରୀ ଗୁଡ଼ିକରେ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେହିସବୁ ନଗରୀ ଗୁଡ଼ିକରେ କାର୍ଯ୍ୟରତ ନିଜର ସହକର୍ମୀମାନଙ୍କୁ ଅନ୍ଲାଇନ୍ କରିଆରେ ପରାମର୍ଶ ଦେବାକୁ ଶ୍ରୀ ମୋଦି ଡାକ୍ତରମାନଙ୍କୁ ମଧ୍ୟ ଆହ୍ୱାନ କଣାଇଛନ୍ତି ଗତକାଲି ଡାକ୍ତରମାନଙ୍କ ସହ ବୈଠକ ବେଳେ ସେ ଏଭଳି ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ ରାଜନାଥ କୋଭିଡ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଦାଧିକ ବାହିନୀ ମୁଖ୍ୟ ଜେନେରାଲ ଏମ୍ଏମ୍ ନରୱାଣେ ପ୍ରତିରକ୍ଷା ସଚିବ ଓ ଡିଆର୍ଡିଓ ମୁଖ୍ୟଙ୍କ ସହ କଥାବାର୍ତ୍ତା ବେଳେ କୋଭିଡ ନାଇଷ୍ଟିନ୍ ସଂକଟ କାଳରେ ସାଧାରଣ ଲୋକମାନଙ୍କୁ ସୁବିଧା ସୁଯୋଗ ଓ ବିଶେଷଜ୍ଞମାନଙ୍କର ସେବା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ସବୁପ୍ରକାର ସ୍ଥାବ୍ୟ ସହାୟତା ଯୋଗାଇଦେବାପାଇଁ ସ୍ଥାନୀୟ କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେବାଲାଗି ଶ୍ରୀ ସିଂହ ପଦାତିକ ବାହିନୀ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଆହ୍ୱାନ ପରେ ପ୍ରତିରକ୍ଷା ସଚିବ ସାରା ଦେଶରେ ଥିବା ସତଷଠି କ୍ୟାଣ୍ଟନମେଣ୍ଟ ବୋର୍ଡ ହସ୍କିଟାଲକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଚାଲିଥିବା ଏହି ବୈଠକରେ ତିନିବାହିନୀ ମୁଖ୍ୟ ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ପ୍ରତିରକ୍ଷା ସଚିବ ଡିଆର୍ଡିଓ ଅଧ୍ୟକ୍ଷ ଏବଂ ସଶସ୍ତ ବାହିନୀ ଭେଷଜ ସେବା ମହାନିର୍ଦ୍ଦେଶକ ଯୋଗ ଦେଇଛନ୍ତି

ଲକ୍ଡାଉନ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କହିଛନ୍ତି ଦିଲ୍ଲୀର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ନିରାପଉା ଦୃଷ୍ଟିରୁ ଲକ୍ଡାଉନ୍ ଜାରି କରାଯାଇଛି ଘର ଭିତରେ ରହି ସରକାରଙ୍କୁ ସମର୍ଥନ ଦେବାଲାଗି ସେ ଦିଲ୍ଲୀବାସୀଙ୍କୁ ଅନୁରୋଧ ଜଣାଇଛନ୍ତି

ଗତକାଲି ରାତିରୁ ଲାଗୁ ହୋଇଥିବା ଏହି ଲକ୍ଡାଉନ୍ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ

ପୂର୍ବରୁ କେତେକ ଜିଲ୍ଲାରେ ଲକଡାଉନ ଜାରି କରାଯିବା ଦ୍ୱାରା ସୁଫଳ ମିଳିବାରୁ ରାଜ୍ୟସାରା ଲକଡାଉନ୍ ଜାରି କରିବା ପାଇଁ ସ୍ଥିର କରାଯାଇଛି

ପ୍ରତ୍ୟେକ ଭୋଟ୍ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି ସୁରୁଖୁରୁରେ ଭୋଟ୍ଗ୍ରହଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଇଭିଏମ୍ ଓ ଭିଭିପାଟ୍ ମେସିନ୍ର ଉପଲହ୍ଧତାକୁ ନିଶ୍ଚିତ କରିବା ଲାଗି ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି

ପୂର୍ବରୁ ଭୋଟ୍ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଦେଢ଼ହଜାର ଲୋକଙ୍କୁ ଅନୁମତି ଦିଆଯାଉଥିଲା

ଷଷ୍ଠ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଆଜି ସଂଧ୍ୟାରେ ସରିଯିବ ତେଣୁ ଏବେ ତନାଘନା ପ୍ରଚାରକାର୍ଯ୍ୟ ଚାଲିଛି ସପ୍ତମ ଅଷ୍ଟମ ପର୍ଯ୍ୟାୟ ପାଇଁ ମଧ୍ୟ ନିର୍ବାଚନ ପ୍ରଚାର ସରଗରମ ହୋଇଥିବାର ଖବର ମିଳିଛି ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ତୋଫାନି ଗସ୍ତରେ ଯାଇ ପ୍ରଚାର ଚଳାଇଛନ୍ତି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ ବଡ ସଭାସମିତି ନକରିବା ପାଇଁ ବିଜେପି ନିଷ୍ପଭି ନେଇଛି

ପାର୍ଟି ପକ୍ଷରୁ ଏକ ବିବୃଭିରେ କୁହାଯାଇଛି କୋଭିଡ ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଖୋଲା ସ୍ଥାନରେ ସାଧାରଣ ସଭାସମିତି କରାଯିବ

ପୂର୍ବରୁ ବାମପନ୍ଥୀ ଦଳଗୁଡ଼ିକ କଂଗ୍ରେସ ଆଇଏସ୍ଏଫ୍ ଓ ଶାସକ ତୂଣମୂଳ କଂଗ୍ରେସ ବଡବଡ ସଭାସମିତି ନକରିବା ପାଇଁ ସ୍ଥିର କରିଥିଲେ ବଦ୍ଧନ ମନମୋହନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସେ ଏମ୍ସର ଡାକ୍ତରମାନଙ୍କୁ ପଚାରି ବୁଝିଛନ୍ତି ଟ୍ୱିଟ୍ କରି ଶ୍ରୀ ବର୍ଦ୍ଧନ କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସର୍ବୋଉମ ଚିକିତ୍ସା ସେବା ତାଙ୍କୁ ଯୋଗାଇ ଦିଆଯାଉଛି

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ନ ମଧ୍ୟରେ ଭେଟାଭେଟି ହେବ